ଏହାପରେ ଶ୍ରୀଗଡ଼କରୀ ବନ୍ତ ବଲକ ହାଟପଡ଼ିଆରେ ଏକ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି

ଏନେଇ ମୁଖ୍ୟ ନିର୍ବାଚନ କମିଶନ୍ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି

ଏଠାରେ ଇଭିଏମ୍ ଓ ଭିଭିପାଟ୍ରେ ତୂଟି ଯୋଗୁଁ ନିର୍ବାଚନ ବନ୍ଦ୍ ହୋଇଥିଲା

ତେବେ ଏ ନେଇ ପୁଲିଂ ଅଫିସର ଥାନାରେ ଅଭିଯୋଗ କରିଛନ୍ତି

ଆଜି ପୁଲିସ୍ ଉପସ୍ଥିତ ରହି କୋର୍ଟରେ କେଶ୍ ଡାଏରୀ ଦାଖଲ କରିବା ପାଇଁ ଅଧିକ ସମୟ ମାଗିଥିଲା

ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା

ଆକ୍ରମଣ ପରେ ସେମାନେ ସିପିଆଇ ମାଓବାଦୀ ଲେଖାଯାଇଥିବା ଏକ ପୋଷର ମଧ୍ୟ ଛାଡ଼ି ଯାଇଛନ୍ତି

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା ଅପରିବର୍ଭିତ ରହିପାରେ